ଇଣ୍ଡିଆ ମରିସସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଭାରତ ଓ ମରିସସ୍ ମଧ୍ୟରେ ଅନନ୍ୟ ବନ୍ଧୁତ୍ୱ ରହିଆସିଛି ଉଭୟ ଦେଶ ମଧ୍ୟରେ ସାଂସ୍କୃତିକ ଭାଷାଗତ ପରମ୍ପରାରେ ଅନେକ ସାମଞ୍ଜସ୍ୟ ରହିଛି ଏହାଛଡ଼ା ଉଭୟ ଦେଶ ମଧ୍ୟରେ ଅନେକ କ୍ଷେତ୍ରରେ ଘନିଷ୍ଠ ସହଯୋଗ ରହିଆସିଛି

କରୋନା ୱାରିୟର୍ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଚ୍ଚନ୍ତି ଦେଶରେ କରୋନା ଭ୍ୟାକ୍ସିନ୍ର ବ୍ୟବହାର ଆରମ୍ଭ ହେବାମାତ୍ରେ ପ୍ରଥମେ ତାହା କରୋନା ଯୋଦ୍ଧାଙ୍କୁ ଦିଆଯିବ ସେ କହିଛନ୍ତି ଦେଶରେ ତିନୋଟି କରୋନା ଭ୍ୟାକ୍ସିନ ପ୍ରସ୍ତୁତି ନେଇ ଗବେଷଣା ଭିନ୍ନ ଭିନ୍ନ ସ୍ତରରେ ରହିଛି

ସ୍ୱାଧୀନତା ଦିବସ ଉଦ୍ବୋଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଡିକ୍କିଟାଲ୍ ସ୍ନାସ୍ଥ୍ୟମିଶନର ଶ୍ରଭାରମ୍ଭ କରିଥିବାରୁ ସେ ଏହାକୁ ସ୍ନାଗତ କରିଛନ୍ତି ସ୍ନାସ୍ଥ୍ୟ କ୍ଷେତ୍ରରେ ଏହା ଏକ ଐତିହାସିକ ନିଷ୍ପତ୍ତି ଏବଂ ଏହା ଫଳରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟାପକ ସଂସ୍କାର ଆସିପାରିବ ସେ କହିଛନ୍ତି ପ୍ରତ୍ୟେକ ଭାରତୀୟ ଏହି ମିଶନ ଦ୍ୱାରା ସ୍ୱାସ୍ଥ୍ୟକାର୍ଡ ପାଇବେ ଏବଂ ଏହି ସ୍ୱାସ୍ଥ୍ୟକାର୍ଡ ଦ୍ୱାରା ସେମାନେ ଚିକିତ୍ସା ସ୍ତବିଧା ହାସଲ କରିପାରିବେ ଏହି କାର୍ଡରେ ପ୍ରତ୍ୟେକ ରୋଗୀର ସ୍ୱାସ୍ଥ୍ୟଗତ ବିବରଣୀ ରହିବ ଏହି ବିବରଣୀ ଆଧାରରେ ଡାକ୍ତରମାନେ ସ୍ରଚନା ହାସଲ କରି ଚିକିତ୍ସା କରିବେ ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱାଧୀନତା ଦିବସ ଉଦ୍ବୋଧନରେ ଦେଶରେ କୋଭିଡ୍ ନାଇଣ୍ଟିନ୍ ପ୍ରତିଷେଧକ ଟିକା ବିପୁଳ ପରିମାଣରେ ଉତ୍ପାଦନ କରିବା ପାଇଁ ସବୁଜ ସଂକେତ ଦେଇଛନ୍ତି କୋଭିଡ ନାଇଷ୍ଟିନ୍ ଟିକା କମ୍ ସମୟ ମଧ୍ୟରେ ଯେପରି ସମସ୍ତଙ୍କ ପାଖରେ ପହଞ୍ଚ ପାରିବ ସେଥିପାଇଁ ସରକାର ରୋଡ୍ମ୍ୟାପ୍ ସୁନିଶ୍ଚିତ କରିଥିବା ଶ୍ରୀ ଚୌବେ କହିଛନ୍ତି ମନ୍ସୁନ୍ ସେସନ୍ କୋଭିଡ୍ ନାଇଷ୍ଟିନ୍ ପରିପ୍ରେକ୍ଷୀରେ ଚଳିତବର୍ଷ ସଂସଦର ମୌସୁମୀ ଅଧିବେଶନରେ ପ୍ରଥମଥର ପାଇଁ ଅନେକଗୁଡ଼ିଏ ଅଭିନବ ପଦକ୍ଷେପ ଗହଣ କରାଯିବ ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟାନାଇଡ଼ ଓ ଲୋକସଭା ବାଚସ୍କତି ଓମ୍ ବିର୍ଲା ସଫସଦର ମୌସ୍ତମୀ ଅଧିବେଶନ କାଳରେ ଉଭୟ ଗୃହରେ ସଦସ୍ୟମାନଙ୍କ ବସିବା ଲାଗି ଗ୍ୟାଲେରି ଓ ଚ୍ୟାମ୍ଘର ବ୍ୟବହାର କରିବାକୁ ନିଷ୍କଭି ନେଇଛନ୍ତି ଅଧିବେଶନ ଆୟୋଜନ ହେବା ପୂର୍ବରୁ ଚଳିତମାସ ତୃତୀୟ ସପ୍ତାହ ସୁଦ୍ଧା ସମସ୍ତ ବ୍ୟବସ୍ଥା ଓ ପ୍ରସ୍ତୁତି କରିବାକୁ ଶ୍ରୀ ନାଇଡ଼ୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟସଭା ସଚିବାଳୟ ଗତ ଦୁଇସପ୍ତାହ ଧରି ଖୁବ୍ ଜୋର୍ସୋରରେ ମୌସୁମୀ ଅଧିବେଶନ ପାଇଁ ଗୃହକୁ ପ୍ରସ୍ତୁତ କରିବାରେ ଲାଗିପଡ଼ିଛି ବ୍ୟବସ୍ଥା ଅନୁଯାୟୀ ରାଜ୍ୟସଭାର ଚାୟର ଓ ଗ୍ୟାଲେରି ଏବଂ ଲୋକସଭାର ଚ୍ୟାୟର ସଦସ୍ୟମାନଙ୍କ ବସିବା ପାଇଁ ବ୍ୟବହାର କରାଯିବ

ଶାରୀରିକ ଦୂରତା ବଙ୍କାୟ ରଖିବା ପାଇଁ ପ୍ରଥମ ଧାଡ଼ିଟିକୁ ବାଦ୍ ଦିଆଯିବ ବିଭିନ୍ନ ଦଳର ସଦସ୍ୟମାନଙ୍କ ଚାୟର ଓ ଗ୍ୟାଲେରିରେ ନିଜ ନିଜର ଦଳୀୟ ସଂଖ୍ୟା ଅନୁଯାୟୀ ଆସନର ବ୍ୟବସ୍ଥା କରାଯିବ ସଦସ୍ୟମାନେ ଯେପରି ଶାରୀରିକ ଦୂରତା ରକ୍ଷା ସହିତ କାଗଜପତ୍ ଆଦିକୁ ନ ଧରି କାର୍ଯ୍ୟ କରିପାରିବେ ସେ ନେଇ ରାଜ୍ୟସଭା ଅଧ୍ୟକ୍ଷା ଶ୍ରୀ ନାଇଡ଼ୁ ସଚିବାଳୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ତ୍ୱରିତ ଓ ଠିକଣା ସମୟରେ ଦେଶରେ କରୋନା ପରୀକ୍ଷା କରାଯାଇ ପାର୍ ଥିବାରୁ ପଟ୍ଟିଟିଭ୍ ସଫକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବା ସହିତ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି

କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତିର ମୁକାବିଲା ପାଇଁ ରୋଗୀମାନଙ୍କ ଶଯ୍ୟା ସଂଖ୍ୟା ବଢ଼ାଇବା ସକାଶେ ଭାରତୀୟ ରେଳବାଇ ଏହି ପଦକ୍ଷେପ ନେଇଛି ଏହି କୋଭିଡ୍ କେନ୍ଦ୍ରରେ ସାମାନ୍ୟ କରୋନା ସଂକ୍ରମିତଙ୍କୁ ଚିକିତ୍ସା କରାଯାଇ ପାରିବ

ନିଟ୍ ଜେଇଇ ଜାତୀୟ ଯୋଗ୍ୟତା ପ୍ରବେଶିକା ପରୀକ୍ଷା ନିଟ୍ ଓ ଯୁଗ୍ମ ପ୍ରବେଶିକା ପରୀକ୍ଷା କେଇଇକୁ ସ୍ଥଗିତ ରଖିବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତକୁ ଅଧିକ ସମୟ ପର୍ଯ୍ୟନ୍ତ ସଂକଟରେ ରଖାଯାଇ ପାରିବ ନାହିଁ ବୋଲି କହି କୋର୍ଟ ଏହି ଆବେଦନକୁ ଖାରଜ କରିଦେଇଛନ୍ତି

ଶୁଣାଣିର ପ୍ରାରମ୍ଭରେ ଜଷ୍ଟିସ୍ ମିଶ୍ର କହିଥିଲେ ଯେ କରୋନା ସ୍ଥିତିରେ ଜୀବନ ଅଟକିବ ନାହିଁ ଏବଂ ଆମକୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସହିତ ଆଗକୁ ଯିବାକୁ ହେବ

ଏହି ଆଗାମୀ ଅଧ୍ୟାୟ ପାଇଁ ଜନସାଧାରଣ ସେମାନଙ୍କ ଚିନ୍ତାଧାରା ଓ ମତାମତ ସମ୍ପର୍କରେ ଜଣାଇବାକୁ ଶ୍ରୀ ମୋଦି ଆମନ୍ତ୍ରଣ କରିଛନ୍ତି

ସେହି ରାଜ୍ୟଗୁଡ଼ିକ ହେଉଛି ବିହାର ଝାଡ଼ଖଣ୍ଡ ମଧ୍ୟପ୍ରଦେଶ ଓଡ଼ିଶା ରାଜସ୍ଥାନ ଏବଂ ଉତ୍ତର ପ୍ରଦେଶ ଏହିସବୁ ରାଜ୍ୟରେ ଚାଲିଥିବା ପ୍ରକଳ୍ପଗୁଡ଼ିକରେ ପ୍ରବାସୀ ଶ୍ରମିକମାନେ ନିଯୁକ୍ତି ସୁଯୋଗ ପାଇବା ଓ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ରେଳମନ୍ଦ୍ରୀ ପିୟୁଷ ଗୋୟଲ୍ ସମୀକ୍ଷା କରିଛନ୍ତି

ପ୍ରତ୍ୟେକ ଜିଲ୍ଲା ତଥା ରାଜ୍ୟଗୁଡ଼ିକରେ ରେଳବାଇ ପକ୍ଷରୁ ନୋଡାଲ୍ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ଯାହାଦ୍ୱାରା ରାଜ୍ୟ ସରକାରଗୁଡ଼ିକ ସହ ସମନ୍ୱୟ ଆଣିବାରେ ସହାୟକ ହେଉଛି

ଜେକେ ଆଟାକ୍ ଜାମ୍ମୁ କାଶ୍ମୀରର ବାରମୂଳା କିଲ୍ଲାରେ ଆଜି ସନ୍ତାସବାଦୀ ଆକ୍ରମଣରେ ଜଣେ ସିଆର୍ପିଏଫ୍ ଓ ଜଣେ ପୁଲିସ୍ ଯବାନଙ୍କ ମୃତ୍ୟୁ ଘଟିଛି ଆଜି ସକାଳେ ଅତର୍କିତ ଭାବେ ସନ୍ତ୍ରାସବାଦୀମାନେ ଏହି ଆକ୍ରମଣ କରିଥିଲେ ସଂପୂକ୍ତ ଅଞ୍ଚଳକୁ ସୁରକ୍ଷାବାହିନୀ ପକ୍ଷରୁ ଘେରାଉ କରାଯିବା ସହ ସନ୍ତ୍ରାସବାଦୀମାନଙ୍କୁ ଧରିବାକୁ ଉଦ୍ୟମ ଜାରିରହିଛି ଆଇସିସି ଧୋନି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ଆଇସିସି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଉଚ୍ଚକୋଟୀର ଆନ୍ତର୍ଜାତିକ କ୍ରିକେଟ୍ କ୍ୟାରିୟର ପାଇଁ ପ୍ରଶଂସା କରିଛି ଆଇସିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୁ ସହନେ କହିଛନ୍ତି କ୍ରିକେଟ୍ର ସର୍ବକାଳୀନ ଶ୍ରେଷ ବ୍ୟକ୍ତିତ୍ୱ ମଧ୍ୟରେ ଧୋନି ସର୍ବଦା ପରିଗଣିତ ହେବେ ସେ କହିଛନ୍ତି ଶ୍ରୀ ଧୋନି ଅନେକ ଯୁବପ୍ରତିଭାଙ୍କୁ ପ୍ରେରଣା ଯୋଗାଇଛନ୍ତି ତାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଶ୍ରୀ ସହନେ ଧୋନିଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି

ଶ୍ରୀ ଧୋନି ଭାରତର ଏକମାତ୍ର ଅଧିନାୟକ ଯିଏକି ତିନୋଟି ଆଇସିସି ଟ୍ରଫି ଦେଶକୁ ଜିତାଇ ପାରିଛନ୍ତି